ଗଜପତି ମହାରାଜା ଦିବ୍ୟସିଂହଦେବ ତିନିରଥରେ ଛେରାପହରା କରିଛନ୍ତି ପ୍ରଥମେ ମଙ୍ଗଳ ଆଳତୀ ତଡ଼ପଲାଗି ମଇଲମ ଓ ଅବକାଶ ପରେ ଖେଚୁଡ଼ିଭୋଗ ଶେଷ ହୋଇଥିଲା

ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ଆଦିବାସୀ ଅଞ୍ଚଳ ହେତୁ ଆଖପାଖ ଅଞ୍ଚଳର ହଜାର ହଜାର ଆଦିବାସୀ ଶ୍ରଦ୍ଧାଳୁ ଏଠାରେ ସମବେତ ହୋଇଥିଲେ

ବାରିପଦାରେ ଅପରାହୁରେ ତିନିଠାକୁରଙ୍କ ପହଣ୍ତି ହୋଇଛି

ଓଡ଼ିଶାର ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ଏବଂ ଦିବ୍ୟତ୍ୱ ଅନୁଭବ କରିବା ଲାଗି ସମଗ୍ର ଜନମାନସ ଏକତ୍ରିତ ହୋଇଥାନ୍ତି

ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ରଥଯାତ୍ରା ଅବସରରେ ସମ୍ଠଙ୍କୁ ଶୁଭେଛା ଜଣାଇଛନ୍ତି

ଖୋର୍ବ୍ଧା ଜିଲ୍ଲା ବାଣପୁରରେ ରଥ ସକାଶେ ଜଣେ ଆଠବର୍ଷରେ ବାଳକ ପଡିଥିବାରୁ ଗୁରୁତର ଆହତ ହୋଇଛନ୍ତି

ଆକି ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି

ସେହିପରି କଟକ କଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ କିମ୍ନା ଦୁଇଟି ସ୍ଚାନରେ ସନ୍ଧ୍ୟା ସୁବ୍ଧା ଘଡ଼ଘଡ଼ି ସହ ବର୍ଷା ହେବାର ସ୍ୟାବନା ରହିଥିବା ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି